ଏବେ ଏହି ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ କାମ୍ମୁ କାଶ୍ମୀର ଓ ଲଦାଖ୍ ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଞଳ ଭାବେ ପରିଚୟ ହାସଲ କରିବ

ରା ରେଡିଟୁ ଇଟ୍ ସ୍

ଆନୋଳନ ପ୍ରତ୍ୟାହୃତ ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଶି ଦୁର୍ଘଟଣା ପରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି

ଜରୁରିକାଳୀନ ସମୟରେ ନିକଟସ୍ଥ ରିଲିଫ୍ କେନ୍ଦ୍ରକୁ ସ୍ତାନାନ୍ତରିତ ହେବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ସତର୍କ କରାଯାଉଥିବା ଜିଲ୍ଲାପାଳ ମନିଶ ଅଗ୍ରୱାଲ୍ ପ୍ରକାଶ କରିଛନ୍ତି

ତେବେ ସୂଚନା ଅନ୍ୟଯାୟୀ ଗତକାଲି ରାତିରେ ଏହା ରାୟଗଡ଼ା ଷ୍ଟେସନ୍ରେ ପହଞି ଆକି ଭୋରରୁ ରାୟଗଡ଼ା ଷେସନ୍ ଛାଡ଼ିଛି